ପିଏମ୍ କୋଭିଡ୍ ଟେଷ୍ଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୋଇଡ଼ା ମୁମ୍ବାଇ ଓ କୋଲକାତାରେ ତିନୋଟି ଅତ୍ୟାଧୁନିକ କୋଭିଡ୍ ନାଇଣ୍ଟିନ୍ ପରୀକ୍ଷାଗାରର ଶ୍ରଭାରମ୍ଭ କରିଛନ୍ତି ଏହି ଅବସରରେ ଭିଡ଼ିଓ କନଫରେନ୍ଦିଂ ମାଧ୍ୟମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ ଦେଶରେ ଉଉମ ସ୍ୱାସ୍ଥ୍ୟ ମୌଳିକ ଡାଞ୍ଚାର ବିକାଶ ପ୍ରତି ଗୁରୁତ୍ୱାରୋପ କରିଛନ୍ତି ଗ୍ରାମାଞ୍ଚଳର ବିଭିନ୍ନ କ୍ଲିନିକ୍ ଓ ଡିସ୍ପେନସାରୀ ଗୁଡ଼ିକରେ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ କରାଇବାପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ସଠିକ୍ ସମୟରେ ଦେଶ ସତର୍କତା ମୃଳକ ପଦକ୍ଷେପ ନେଇଥିବାରୁ ଆକି କୋଭିଡ୍ ନାଇଷ୍ଟିନ୍ ଭଳି ଏକ ବିଶ୍ୱବ୍ୟାପୀ ସଂକ୍ରମଣକୁ ନିୟନ୍ତ୍ରଣାଧୀନ କରାଯାଇ ପାରିଥିବାର ପ୍ରଧାନମନ୍ତୀ କହିଛନ୍ତି ସେ ପୁଣି କହିଛନ୍ତି ଭାରତ ବିଶ୍ୱର ଅନେକ ଦେଶ ତୁଳନାରେ କୋଭିଡ୍ ନାଇଷ୍ଟିନ୍କୁ ନିୟନ୍ତଣ କରିବାରେ ଅଧିକ ସଫଳତା ଲାଭ କରିଛି

ପ୍ରଧାନମନ୍ତ୍ରୀ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ଏ କ୍ଷେତ୍ରରେ କାର୍ଯ୍ୟରତ ପେସାଦାରମାନଙ୍କର ଭୂମିକାର ଭ୍ରମସୀ ପ୍ରଶଂସା କରିଛନ୍ତି

ଶ୍ରୀ ମୋଦୀ ଦେଶର ନାଗରିକମାନଙ୍କୁ କୋଭିଡ୍ ନାଇଷ୍ଟିନ୍ ସମ୍ୟନ୍ଧୀୟ ସମସ୍ତ ନିୟମାବଳୀର ପାଳନ କରିବାକୁ ପୁନର୍ବାର ନିବେଦନ କରିଛନ୍ତି ସେଗ୍ରଡ଼ିକ ମଧ୍ୟରେ ମାସ୍କ୍ ପରିଧାନ କରିବା ଶାରିରୀକ ଦୂରତା ବଜାୟ ରଖିବା ଓ ହାତକୁ ବାରମ୍ଭାର ସାବୁନ୍ କିମ୍ବା ସାନିଟାଇଜର ଦ୍ୱାରା ସଫା କରିବା ପ୍ରଭ୍ତି ଅନ୍ତର୍ଭୁକ୍ତ ସରକାର ପରୀକ୍ଷା ସନ୍ଧାନ ଚିକିତ୍ସା ରଣକୌଶଳ ମାଧ୍ୟମରେ ସଂକ୍ରମିତ ଲୋକମାନଙ୍କର ଆଗୁଆ ଚିହ୍ଟ କରି ସେମାନଙ୍କର ଠିକ୍ ସମୟରେ ଚିକିତ୍ସା କରୁଛନ୍ତି

ଏହି ପରୀକ୍ଷା ବ୍ୟବସ୍ଥାଦ୍ୱାରା କମ୍ ସମୟରେ ଅଧିକ ନମୁନା ପରୀକ୍ଷା କରାଯାଇପାରିବ ଓ ପରୀକ୍ଷାଗାରର କର୍ମଚାରୀମାନେ ସଂକ୍ରମଣ ହେବାରୁ ସୁରକ୍ଷିତ ରହିପାରିବେ ସେହି ପରୀକ୍ଷାଗାର ଗୁଡ଼ିକରେ କୋଭିଡ୍ ବ୍ୟତୀତ ଅନ୍ୟାନ୍ୟ ରୋଗ ପାଇଁ ମଧ୍ୟ ନମୁନା ପରୀକ୍ଷଣ କରାଯାଇ ପାରିବ କୋଭିଡ୍ ନାଇଷ୍ଟିନ୍ ପରବର୍ତ୍ତୀ ସମୟରେ ସେହି ପରୀକ୍ଷାଗାର ଗୁଡ଼ିକରେ ହେପାଟାଇଟିସ୍ 'ବି' ଓ 'ସି' ଏଚ୍ଆଇଭି ଟିବି ଓ ଡେଙ୍ଗୁ ଭଳି ରୋଗଗୁଡ଼ିକର ନମୁନା ମଧ୍ୟ ପରୀକ୍ଷା କରାଯାଇ ପାରିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଭାରତ କୋଭିଡ୍ ନାଇଷିନ୍କୁ ନିୟନ୍ତ୍ରଣ କରିବା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିଛି ବୋଲି ଡକ୍ଟର ବର୍ଦ୍ଧନ କହିଛନ୍ତି

ଦେଶର ସବୁ ଜିଲ୍ଲାରେ କୋଭିଡ୍ ପରୀକ୍ଷଣ ସ୍ରବିଧା ସ୍ଥାପନ ପାଇଁ କେନ୍ଦ୍ର ସରକାର ଯୋଜନା କର୍ତ୍ଛନ୍ତି ବୋଲି ସେ କହିଛନ୍ତି

ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷ ସ୍ଥାନରେ ଥିବା ବେଳେ ତାହା ପଛକ୍ ତାମିଲନାଡ଼ ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶ ରହିଛି

ଏହି ଯୁଦ୍ଧବିମାନ ଗୁଡ଼ିକ ବିଧିବଦ୍ଧ ଭାବେ ଭାରତୀୟ ବିମାନ ବାହିନୀରେ ସାମିଲ୍ ହେବା ପରେ ହରିୟାଣାର ଅମ୍ବାଲାସ୍ଥିତ ଭାରତୀୟ ବାୟୁସେନା ଘାଟିରେ ମୁତ୍ୟନ ରହିବ ଫରାସୀ ବିମାନ ଚଳାଚଳ କମ୍ପାନୀ ଡାସଲ୍ଦ୍ୱାରା ନିର୍ମିତ ଏହି ଲଢ଼ୁଆ ବିମାନ ଦକ୍ଷିଣ ଫ୍ରାନ୍ସର ବର୍ଡକ୍ସସ୍ଥିତ ମେରିଗ୍ନା ବିମାନ ଘାଟିରୁ ଉଡ଼ାଣ ଆରମ୍ଭ କରିଛି

ପିଏମ୍ ହାକାଥନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଅଗଷ୍ଟ ମାସ ପହିଲାରେ ଆୟୋଜିତ ହେବାକୁ ଥିବା ବିଶ୍ୱର ଏଯାବତ୍ ସର୍ବବୃହତ୍ ଅନ୍ଲାଇନ୍ ହାକାଥନ୍ର ଗ୍ରାଣ୍ଡ୍ ଫିନାଲେକୁ ସମ୍ଘୋଧନ କରିବେ

ଶ୍ରୀ ନିଶଙ୍କ ସ୍କାର୍ଟ ଇଣ୍ଡିଆ ହାକାଥନ୍ ଉପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ଦ୍ରଷ୍ଠିତ ହାକାଥନ୍ର ସଫଳତା ଉପରେ ଆଲୋଚନା କରିଛନ୍ତି ସେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ମହାମାରୀକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଅତ୍ୟାଧୁନିକ ମଞ୍ଚରେ ସମଗ୍ର ଦେଶର ପ୍ରତିଯୋଗୀମାନଙ୍କ ଏକତ୍ରିତ କରାଯାଇ ଅନ୍ଲାଇନ୍ ମାଧ୍ୟମରେ ଏହି ପ୍ରତିଯୋଗିତାର ଆୟୋଜନ କରାଯିବ

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ରେଳବାଇ ମନ୍ତ୍ରୀ ପିୟୁଷ୍ ଗୋୟଲ୍ ଗତକାଲି ଅନୁଷ୍ଠିତ ଏକ ହସ୍ତାନ୍ତରଣ ସମାରୋହ ଅବସରରେ ଭିଡ଼ିଓ କନ୍ଫରେନ୍ସିଂ ଯୋଗେ ଏହି ଇଞ୍ଜିନ୍ ପ୍ରେରଣ କରାଇଛନ୍ତି ବାଂଲାଦେଶର ରେଳବାଇ ମନ୍ତ୍ରୀ ମହମ୍ମଦ ନୁରୁଲ୍ ଇସ୍ଲାମ୍ ସୁଜାନ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍କର ଅବ୍ଲ୍ କଲାମ୍ ଅବଦ୍ର୍ଲ୍ ସେଦେଶର ସରକାରଙ୍କ ପକ୍ଷରୁ ଏହି ଇଞ୍ଜିନ୍ଗୁଡ଼ିକୁ ଗ୍ରହଣ କରିଛନ୍ତି

ମୌସୁମ୍ ମୋବାଇଲ୍ ଆପ୍କୁ ଯେଉଁମାନେ ବ୍ୟବହାର କରିବେ ସେମାନେ ପାଣିପାଗ ବିଷୟରେ ଆଗୁଆ ସ୍ଚନାମାନ ପାଇପାରିବେ